ଆଜି ସମଗ୍ର ଦେଶରେ ସମ୍ବିଧାନ ଦିବସ ପାଳିତ ହେଉଛି

ସେ କହିଛନ୍ତି ସମାଜର ତିନୋଟିଯାକ ମୁଖ୍ୟ ସ୍ତୟ ବ୍ୟବସ୍ଥାପିକା ନ୍ୟାୟପାଳିକା ଓ କାର୍ଯ୍ୟପାଳିକା ମଧ୍ୟରେ ସମନ୍ୱୟ ଅତ୍ୟନ୍ତ ଅପରିହାର୍ଯ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି ନ୍ୟାୟପାଳିକାର ଯଦିଓ ଏକ ସ୍ୱତନ୍ତ୍ର ଭୂମିକା ରହିଛି କିନ୍ତୁ ବାଚସ୍କତି ଆଇନ ପ୍ରଣୟନରେ ମୁଖ୍ୟ ଭୂମିକା ନିର୍ବାହ କରିଥା'ନ୍ତି

ଏଗୁଡ଼ିକ ପ୍ରତି ଲୋକମାନଙ୍କ ମନରେ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇଛି ପ୍ରଧାନମନ୍ତ୍ରୀ କହିଛନ୍ତି କରୋନା ସମୟରେ ମଧ୍ୟ ସଂସଦରେ ଅଧିକ କାର୍ଯ୍ୟ ହୋଇପାରିଛି ଆତ୍କନିର୍ଭର ଭାରତ ଦିଗରେ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପମାନ ଗ୍ରହଣ କରିଛନ୍ତି ସଂସଦର ଦୁଇ ସଭାର ସଦସ୍ୟମାନେ କରୋନା ପାଇଁ ସେମାନଙ୍କର ବେତନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ କଣାଇଛନ୍ତି ସେ କହିଛନ୍ତି କରୋନା ସମୟରେ ମଧ୍ୟ ସଫଳତାର ସହ ନିର୍ବାଚନ କରାଯାଇଛି ଓ ନୂଆ ସରକାର ଗଠନ କରାଯାଇଛି ବିଭିନ୍ନ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଏ କ୍ଷେତ୍ରରେ ସରକାର ମଧ୍ୟ ଉଲ୍ଲେଖନୀୟ କାର୍ଯ୍ୟ କରି ଦେଖାଇଛନ୍ତି ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁଜରାତର କେବାଡ଼ିଆଠାରେ ପ୍ରିଜାଇଡିଙ୍ଗ୍ ଅଫିସର୍ସ୍ କନ୍ଫରେନ୍ୱକୁ ଉଦ୍ଘାଟନ କରିଥିଲେ ସେ କହିଥିଲେ ଲୋକପ୍ରତିନିଧି ଓ ଗଣତାନ୍ତିକ ଅନୁଷ୍ଠାନଗୁଡ଼ିକ ସମ୍ମୁଖରେ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେଉଛି ସର୍ବସାଧାରଣଙ୍କର ଆଶା ଓ ଆକାଂକ୍ଷାର ପୂର୍ଣ କରିବା ଲୋକପ୍ରତିନିଧିମାନଙ୍କୁ ସର୍ବଦା ଜନସାଧାରଣଙ୍କ ପ୍ରତି ସଚ୍ଚୋଟ ରହିବାକୁ ସେ ପରାମର୍ଶ ଦେଇଥିଲେ ରାଷ୍ଟ୍ରପତି କହିଥିଲେ ବିଶ୍ୱର ଅନ୍ୟାନ୍ୟ ଭାଗରେ ଗଣତାନ୍ତିକ ଅନୁଷ୍ଠାନଗୁଡ଼ିକ ଉପରେ ପ୍ରଶ୍ନବାଚୀ ଉଠାଯାଉଥିବା ବେଳେ ଭାରତର ଅନୁଷ୍ଠାନଗୁଡ଼ିକ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି ଭାରତର ପୁରାତନ ଗ୍ରନ୍ଥଗୁଡ଼ିକରେ ଗଣତାନ୍ତିକ ମୂଲ୍ୟବୋଧ ବିଷୟରେ ଉଲ୍ଲେଖ ଥିବାର ଦର୍ଶାଇ ରାଷ୍ଟ୍ରପତି କହିଥିଲେ ଦେଶର ନିର୍ମାତାମାନେ ସିୟିଧାନ ପ୍ରଣୟନ କରିବା ସମୟରେ ଏହି ମୂଲ୍ୟବୋଧକୁ ବିବେଚନା କରିଚ୍ଛନ୍ତି

ଏହାକୁ ଜାତୀୟ ଆଇନ୍ ଦିବସ ଭାବେ ମଧ୍ୟ ପାଳନ କରାଯାଇଥାଏ

ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କ ପକ୍ଷର୍ ସମ୍ଭିଧାନର ମ୍ରଖବନ୍ଧ ପାଠ କରିଛନ୍ତି

ଦେଶର ଜନସାଧାରଣଙ୍କ ମଧ୍ୟରେ ସାୟିଧାନିକ ମ୍ବଲ୍ୟବୋଧର ବିକାଶ ଲକ୍ଷ୍ୟରେ ଏହି ଦିବସ ପାଳନ କରାଯାଉଛି ସମ୍ଭିଧାନ ପ୍ରଣୟନରେ ମୃଖ୍ୟ ଭୂମିକା ଗ୍ରହଣ କରିଥିବା ଭାରତର ପ୍ରଥମ ଆଇନ୍ ମନ୍ତ୍ରୀ ଡକ୍ଟର ବିଆର୍ ଆୟେଦକରଙ୍କ ପ୍ରତି ଶ୍ରଦ୍ଧାଞ୍ଚଳୀ ଅର୍ପଣ ସ୍ୱରୂପ ଏହି ଦିବସ ପାଳନ କରାଯାଉଛି

ଆକ୍ରମଣରେ ଶହୀଦ୍ ହୋଇଥିବା ନିରାପତ୍ତା ବାହିନୀ ଯବାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଚଳି ଅର୍ପଣ କରିବାକ୍ ମ୍ରମ୍ୟାଇ ପ୍ରଲିସ୍ ପକ୍ଷର୍ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି

ଦକ୍ଷିଣ ମ୍ରମ୍ୟାଇର ନବନିର୍ମିତ ପୁଲିସ୍ ସ୍କାରକୀଠାରେ କାର୍ଯ୍ୟକ୍ରମ ପାଳନ କରାଯାଉଛି

ସେବେଠାର୍ଚ ସାମ୍ରଦ୍ରିକ ପର୍ଯ୍ୟବେକ୍ଷଣ ବୃଦ୍ଧି କରାଯିବା ସହ ବିଭିନ୍ନ ନିରାପତ୍ତା ସଂସ୍ଥା ମଧ୍ୟରେ ତଥ୍ୟର ଆଦାନ ପ୍ରଦାନ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା ଏହି ଆକ୍ରମଣ ମ୍ରମ୍ଭାଇବାସୀଙ୍କ ହୃଦୟରେ ଏକ ଗଭୀର କ୍ଷତ ସୃଷ୍ଟି କରିଥିଲା ପାକିସ୍ତାନୀ ସନ୍ତାସବାଦୀମାନେ ଛତ୍ରପତି ଶିବାଜୀ ଟର୍ମିନସ୍ ନରିମ୍ୟାନ୍ ହାଉସ୍ ଲିଓପୋଲ୍ଡ୍ କାଫେ ତାଜ୍ ହୋଟେଲ୍ ଏବଂ ଓବରାଇ ଟ୍ରାଇଡେଣ୍ଟ ହୋଟେଲ୍ରେ ଆକ୍ରମଣ କରିଥିଲେ ସେହି ଆକ୍ରମଣରେ ଏଟିଏସ୍ ମୁଖ୍ୟ ହେମନ୍ତ କର୍କରେ ସେନାବାହିନୀ ମେଜର ସନ୍ଦିପ୍ ଉନ୍ନିକ୍ରିଷ୍ଣନ୍ ମୁମ୍ୟାଇ ଅତିରିକ୍ତ ପୁଲିସ୍ କମିଶନର୍ ଅଶୋକ କାମ୍ତେ ଓ ବରିଷ ପ୍ରଲିସ୍ ଇନ୍ସେକ୍କର ବିଜୟ ସଲାସ୍କର ଶହୀଦ୍ ହୋଇଥିଲେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ୍ ସିଂହ କୋଶିୟାରୀ ମ୍ରଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଘରୋଇ ମନ୍ତ୍ରୀ ଅନିଲ୍ ଦେଶମୁଖ୍ ଡିକିପି ସୁବୋଧ ଜୟସ୍ୱାଲ୍ ମ୍ରମ୍ୟାଇ ପ୍ରଲିସ୍ କମିଶନର୍ ପରମ୍ବୀର ସିଂହ ଓ ବହ୍ର ବରିଷ୍ଣ ଅଫିସର ଶହୀଦ୍ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

କୋବିଡ୍ର ମ୍ରକାବିଲା ପାଇଁ ସରକାରଙ୍କ ନିୟମର ପାଳନ ଦେଶର ସ୍ୱାସ୍ଥ୍ୟ ମୌଳିକ ଡାଞ୍ଚା ଏବଂ ଡାକ୍ତର ଚିକିତ୍ସା ସହାୟକ କର୍ମୀ ଓ ସ୍ୱେଚ୍ଛାସେବୀମାନଙ୍କ ଅକ୍ଲାନ୍ତ ଉଦ୍ୟମ ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଉଛି

କେନ୍ଦ୍ର ସରକାର ଓ ଆଇସିଏମ୍ଆର୍ ଦ୍ୱାରା ନମୁନା ପରୀକ୍ଷା ମୌଳିକ ଡାଞ୍ଚା ବୃଦ୍ଧି କରାଯାଉଛି

ଆଜି ଭୋରୁ ଏହା ତଟବର୍ତ୍ତୀ ଅଞ୍ଚଳ ଅତିକ୍ରମ କରିଛି ତାମିଲ୍ନାଡୁର ମରାକ୍କାଣମ୍ଠାରେ ଏହା ଉପକୂଳ ଅତିକ୍ରମ କରିଛି

ପୂର୍ଷିବାତ୍ୟା ପ୍ରଭାବରେ ଚେନ୍ନାଇ ସମେତ ଉପକ୍ରଳବର୍ତ୍ତୀ ଅଞ୍ଚଳରେ ଭୀଷଣ ବର୍ଷା ହେଉଛି ଏହି ସମୟରେ ସମୁଦ୍ର ଅତ୍ୟନ୍ତ ଅଶାନ୍ତ ଥିଲା ଅନେକ ନଦୀ ଓ ଜଳାଶୟର ଜଳସ୍ତର ବୃଦ୍ଧି ପାଇଛି